ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମରେ ମହାବାହୁ ବ୍ରହ୍ମପୁତ୍ରର ଶୁଭାରମ୍ଭ କରିଛନ୍ତି ଓ ଧୁବ୍ରୀ ଫୁଲ୍ବାଡ଼ି ପୋଲ ର ଭିତ୍ତି ପ୍ରସ୍ତରା ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଏଇ ଅଳ୍ପସମୟ ପୂର୍ବେ ମଜୁଲୀ ପୋଲର ଭୂମିପ୍ଟଜନ କରିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କ୍ରୀଡ଼ା ଜାହାଜ ଚଳାଚଳ ଓ କଳପଥମନ୍ତ୍ରୀ ମନସୁଖ ମାଶ୍ଡବ୍ୟ ଆସାମା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ମେଘାଳୟ ମୁଖ୍ୟମନ୍ତ୍ରୀ କୋନୋରାର ସଙ୍ଗମା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଆମ ସମ୍ବାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କର ଆଜିର କାର୍ଯ୍ୟକ୍ରମ ଦ୍ୱାରା ଉଭୟ ଆସାମ ଓ ମେଘାଳୟ ମଧ୍ୟରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ହେବା ସହ ଦୁଇରାଜ୍ୟର ଅଧିକାଂଶ ଲୋକ ଉପକୃତ ହେବେ

ଜେକେ ଏନଭଏସ୍ ବିଦେଶୀ ରାଷ୍ଟ୍ରଦୃତମାନଙ୍କର ଏକ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ଏହି ପ୍ରତିନିଧି ଦଳ ୟୁରୋପ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ରହିଛନ୍ତି ସେନାବାହିନୀ ଓ ଜାମ୍ପୁକାଶ୍ମୀର ପୋଲିସ୍ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି ସନ୍ତାସବାଦୀମାନଙ୍କୁ ଆତ୍ମସମର୍ପଣ କରିବା ଓ ନିୟନ୍ତ୍ରଣରେଖାରେ ଅନୁପ୍ରବେଶ ବନ୍ଦ କରିବା ପାଇଁ ସେନାବାହିନୀର ଭୂମିକା ବିଷୟରେ ସେମାନଙ୍କୁ ସୂଚନା ଦିଆଯାଇଛି ଏହାଛଡ଼ା ଭାରତ ମଧ୍ୟକୁ ଅନୁପ୍ରବେଶ ପାଇଁ ପାକିସ୍ତାନ ସେନାବାହିନୀ କରୁଥିବା ସହାୟତା ସନ୍ତାସବାଦୀମାନଙ୍କୁ ପାକିସ୍ତାନରୁ ମିଳୁଥିବା ସମର୍ଥନ ଓ ସେମାନଙ୍କୁ ତାଲିମ ଦିଆଯିବା ବିଷୟରେ ମଧ୍ୟ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ସୂଚନା ଦିଆଯାଇଛି ବିଦେଶୀ ପ୍ରତିନିଧି ଦଳକୁ ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦିଆଯାଇଛି ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସଂପର୍କ ସ୍ଥାପନ ମୌଳବାଦ ବିରୋଧୀ ପଦକ୍ଷେପ କ୍ରୀଡ଼ାର ବିକାଶ ପାଇଁ ପୋଲିସ୍ ନେଇଥିବା ପଦକ୍ଷେପ ସେଠାରେ ସୃଷ୍ଟି କରାଯାଇଥିବା ନିଯୁକ୍ତି ସୁଯୋଗ ଯୁବାମାନଙ୍କୁ ଦିଆଯାଉଥିବା ପରାମର୍ଶ ଓ ସଂପ୍ରଦାୟ ବଣ୍ଣ୍ ଯୋଜନା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କୁ ଅବଗତ କରାଯାଇଛି

ବିଦେଶୀ ପ୍ରତିନିଧି ଦଳ ଜାଞ୍ଯକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଜାମ୍ମୁ କାଶ୍ମୀର ହାଇକୋର୍ଟ ମୁଖ୍ୟବିଚାରପତିଙ୍କୁ ସାକ୍ଷାତ କରିଛନ୍ତି ଏହି ପ୍ରତିନିଧି ଦଳ ନବନିର୍ବାଚିତ ଡିଡିସି ସଦସ୍ୟ ଓ କିଛି ସାମାଜିକ ସଂଗଠନର ପ୍ରତିନିଧିମାନଙ୍କୁ ସାକ୍ଷାତ କରିବେ ମୂଳସ୍ତରରେ ଗଣତନ୍ତ୍ରର ପ୍ରତିଷ୍ଠା କ୍ଷମତାର ବିକେନ୍ଦ୍ରିକରଣ ଓ ଶାନ୍ତିପୂର୍ଣ୍ଣ ପରିସ୍ଥିତି ପାଇଁ ସରକାର ନେଇଥିବା ପଦକ୍ଷେପ ଆଦି ପ୍ରସଙ୍ଗ କଥାବାର୍ତ୍ତାରେ ସ୍ଥାନ ପାଇଛି ଡବୁବି ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗକୁ ତିନିଦିନ ଗସ୍ତରେ ଯାଇ ଗତ ରାତିରେ କୋଲକତାରେ ପହଞ୍ଚୁଛନ୍ତି ଆଜି ସକାଳେ ସେ କୋଲକତାରେ ଭାରତ ସେବାଶ୍ରମ ସଂଘ ମୁଖ୍ୟ କାର୍ଯ୍ୟାଳୟ ଗସ୍ତ କରି ସେଠାରେ ପ୍ରାର୍ଥନା କରିଛନ୍ତି ସେ ପ୍ରଭାତ ଆଳତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି

ବରିଷ୍ଣ ବିଜେପି ନେତା ଦିଲ୍ଲୀପ ଘୋଷ ମୁକୁଲ ରଏ ଓ ତଥାଗତ ରଏ ସେଠାରେ ଉପସ୍ଥିତ ଥିଲେ ଶ୍ରୀ ଶାହା ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଜେପି ପରିବର୍ତ୍ତନ ଯାତ୍ରା ସମ୍ପର୍ଣ୍ଣ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଗଙ୍ଗାସାଗର ଘାଟସ୍ଥିତ କପିଳମୁନୀ ଆଶ୍ରମ ଗସ୍ତ କରିବାର କାର୍ଯ୍ୟସଚୀ ରହିଛି ବିଜେପି ପରିବର୍ତ୍ତନ ଯାତ୍ରା ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲାର ନାମ୍ଖାନାଠାରୁ ଆରମ୍ଭ ହେବ ଶ୍ରୀ ଶାହା ନାମ୍ଖାନାର ନାରାୟଣପୁର ଗ୍ରାମଠାରେ ଏକ ଶରଣାର୍ଥୀ ପରିବାରରେ ମଧ୍ୟାହୁ ଭୋଜନ କରିଛନ୍ତି ଅପରାହ୍ନରେ ସେ ଶ୍ରୀଅରବିନ୍ଦ ଭବନ ଗସ୍ତ କରିବେ ଶାହା ରାମକୃଷ୍ଣ ପରମହଂସ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଶ୍ରୀ ଶାହା କହିଛନ୍ତି ରାମକୃଷ୍ଣ ପରମହଂସ ତାଙ୍କର ବିଶ୍ୱାସ ଓ ଆଧ୍ଯାତ୍ରିକତା ମାଧ୍ୟମରେ ସମଗ୍ର ବିଶ୍ୱକୁ ଜ୍ଞାନର ପ୍ରଦୀପରେ ଆଲୋକିତ କରିଥିଲେ ଓ ତାଙ୍କର ବାଣୀ ମାଧ୍ୟମରେ ଦେଶବାସୀଙ୍କୁ ଏକତାସୂତ୍ରରେ ବାନ୍ଧି ରଖିଥିଲେ ମନ୍ତ୍ରୀ କହିଛନ୍ତି ରାମକୃଷ୍ଣ ପରମହଂସଙ୍କ ଦ୍ୱାରା ପ୍ରଦର୍ଶିତ ପଥ ସମଗ୍ର ମାନବ ଜାତି ପାଇଁ ସର୍ବଦା ପ୍ରେରଣାର ଉସ ହୋଇ ରହିଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ ରାମକୃଷ୍ଣ ପରମହଂସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ମୁର୍ଶିଦାବାଦ କିଲ୍ଲାର ନିମ୍ତିତାଠାରେ ଏହି ବିସ୍କୋରଣ ଘଟିଥିଲା

ଜାକିର ହୋସେନଙ୍କୁ କୋଲକତାର ଏସ୍ଏସ୍କେଏମ୍ ହସ୍କିଟାଲକୁ ସ୍ଥାନାନ୍ତରିତ କରାଯାଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସକାଳୁ ହସ୍କିଟାଲକୁ ଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରମାନଙ୍କ ସହ କଥାବାର୍ତ୍ତା କରିଥିଲେ

ନିମ୍ତିତା ରେଳଷ୍ଟେସନ୍ଠାରେ ଗତ ରାତିରେ ଏହି ବିସ୍ଫୋରଣ ଘଟିଥିଲା କୋଲକତାରେ ପାର୍ଟିର ଏକ ବୈଠକରେ ଯୋଗଦେବାକୁ ମନ୍ତ୍ରୀ ଜାକିର ହୋସେନ ସେତେବେଳେ ଏକ ଟ୍ରେନ୍ରେ ଚଢ଼ିବା ପାଇଁ ଯାଉଥିଲେ

ବିଧାନସଭା ପୂର୍ବରୁ ତୂଶମୂଳ କଗ୍ରେସ ମଧ୍ୟରେ ଥିବା ଅନ୍ତର୍ବିବାଦ ଯୋଗୁଁ ଏହି ଘଟଣା ଘଟିଥିବାର ବିଜେପି ଦୋଷାରୋପ କରିଥିବା ବେଳେ ପଶ୍ଚିମବଙ୍ଗ ସରକାର ଆଇନଶୃଙ୍ଖଳା ରକ୍ଷା ଦିଗରେ ବିଫଳ ହୋଇଥିବାର କଂଗ୍ରେସ ଅଭିଯୋଗ କରିଛି ମଷ୍ଟ୍ ଆନାଉନ୍ନମେଣ୍ଟ ଆକାଶବାଣୀର ସମ୍ଭାଦସେବା ବିଭାଗ ଏହାର ଦ୍ଧି ଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି ରାତିରେ କୋବିଡ ନାଇଷ୍ଟିନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାର ପ୍ରଚାର କରିବ ନୂଆଦିଲ୍ଲୀ ସଫ୍ଦରଜଙ୍ଗ ହସ୍ୱିଟାଲର ବରିଷ୍ଣ ଚିକିତ୍ସକ ଡକ୍ଟର ରୂପାଲୀ ମଲିକ୍ ଆଲୋଚନାରେ ଅଂଶଗ୍ରହଣ କରିବେ

ବୈଦେଶିକ ମନ୍ତ୍ରୀମାନେ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏକ ଅବାଧ ଉନ୍ମକ୍ତ ଓ ସମସ୍ତଙ୍କୁ ଗ୍ରହଶୀୟ ହେବା ଭଳି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସ୍ଥାପନ ଦିଗରେ ସହଯୋଗ ବୃଦ୍ଧି ଆଲୋଚନାରେ ସ୍ଥାନ ପାଇବ ବୈଦେଶିକ ମନ୍ତ୍ରୀମାନେ କୋବିଡ୍ ନାଇଷ୍ଟିନର ମୁକାବିଲା ପାଇଁ ସଂପ୍ରତି ଚାଲିଥିବା ଉଦ୍ୟମ ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିବେ